ପିଏମ୍ ପ୍ରୋଜେକ୍ଟସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଗୁଜୁରାତରେ ତିନୋଟି ବଡ଼ ପ୍ରକଚ୍ଚକୁ ଉଦ୍ଘାଟନ କରିଛନ୍ତି ଶ୍ରୀମୋଦୀ ଗ୍ରଜରାତର କୃଷକମାନଙ୍କ ପାଇଁ କିଷାନ ସ୍ୱର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି ଯାହା ସେମାନଙ୍କୁ ଜଳସେଚନ ପାଇଁ ଦିନବେଳା ବିଦ୍ୟୁତ୍ ଶକ୍ତି ଯୋଗାଇବ ସେ ମଧ୍ୟ ୟୁଏନ୍ ମେହେଟ୍ଟା ହୃଦ୍ରୋଗ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ସହ ସଂଯୁକ୍ତ ଶିଶୁ ହୃଦ୍ରୋଗ ହସ୍କିଟାଲ୍କୁ ଉଦ୍ଘାଟନ କରିଛନ୍ତି ଅହମ୍ମଦାବାଦର ସିଭିଲ୍ ହସ୍କିଟାଲରେ ଟେଲି କାର୍ଡିଓଲୋଜି ଚିକିତ୍ସା ପାଇଁ ମୋବାଇଲ୍ ଆପ୍ ର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଚ୍ଛନ୍ତି ପ୍ରଧାନମନ୍ତ୍ରୀ ଗିର୍ନାରଠାରେ ରୋପ୍ ଓ୍ପେ ର ମଧ୍ୟ ଉଦ୍ଘାଟନ କରିଛନ୍ତି ଏହି ରୋପ୍ ଓ୍ୱେ ଦ୍ୱାରା ପର୍ଯ୍ୟଟକମାନେ ସାଢ଼େ ସାତମିନିଟ୍ ସମୟରେ ଗିର୍ନାର ପର୍ବତର ଶିଖରରେ ପହଞ୍ଚ ପାରିବେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଗିର୍ ସୋମନାଥର ଜୁନାଗଡ଼ରୁ ଆରମ୍ଭ କରାଯାଇଥିବା କିଷାନ ସୂର୍ଯ୍ୟୋଦୟ ଯୋଜନା କୃଷକମାନଙ୍କ ଜୀବନରେ ଏକ ନୂଆ ସକାଳ ଆଣିଦେବ

ପ୍ରଧାନମନ୍ତ୍ରୀ କହିଛନ୍ତି 'ଆମକୁ ବୁନ୍ଦାଏ ଜଳ ଅଧିକ ଅମଳ'ର ମନ୍ତ୍ର ସହ କୃଷିକ୍ଷେତ୍ରରେ ଅଗ୍ରସର ହେବାକୁ ପଡ଼ିବ ଏହା ଦ୍ୱାରା କୃଷକମାନେ ଦିନବେଳା ବିଦ୍ୟୁତ୍ଶକ୍ତି ପାଇ କ୍ଷୁଦ୍ର ଜଳସେଚନର ବ୍ୟବସ୍ଥା କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ୟୁଏନ୍ ମେହେଟ୍ଟା ହସ୍କିଟାଲ ଭାରତରେ ଆଜି ଏକ ବୃହତ ହୃଦ୍ରୋଗ ଚିକିତ୍ସା ଅନୁଷ୍ଠାନ ହୋଇପାରିଛି ସେ କହିଛନ୍ତି ପ୍ରତ୍ୟେକ ଗ୍ରାମକୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଦ୍ୟମ କରାଯାଉଛି

ସେ କହିଛନ୍ତି ଏହା ମଧ୍ୟ ରାଜ୍ୟ ପର୍ଯ୍ୟଟନର ବିକାଶରେ ସାହାଯ୍ୟ କରିବ

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ତାମିଲନାଡୁ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଛତିଶଗଡ଼ ଉତ୍ତରପ୍ରଦେଶ ରାଜସ୍ଥାନ ଓ ଦିଲ୍ଲୀ ରହିଛି

କୋବିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନିୟମର କଡ଼ାକଡ଼ି ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ମୋଦୀ ଟକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ଦିନ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବଡ଼ବଡ଼ ଆନ୍ତର୍ଜାତିକ ତୈଳ ଓ ଗ୍ୟାସ୍ କମ୍ପାନୀର ସିଇଓମାନଙ୍କ ସହ କଥାବାର୍ତ୍ତା କରିବେ ନୀତି ଆୟୋଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଏହି ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ନୀତି ଆୟୋଗ ଏବଂ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଶାଳୟ ଦ୍ୱାରା ଏହା ହେଉଛି ଏଭଳି ପଞ୍ଚମ କାର୍ଯ୍ୟକ୍ରମ

ଏହି ବାର୍ଷିକ କଥାବାର୍ତ୍ତା କେବଳ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ହୋଇ ରହିନାହିଁ ଏଥିରେ ବହୁ ବିଜ୍ଞ ବ୍ୟକ୍ତିବିଶେଷ ଆଲୋଚନା କରୁଛନ୍ତି ଓ ଅନେକ ନିଷ୍ପଭି ନିଆଯାଉଛି ଭାରତର ବିକାଶ ସହିୀତ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ମଧ୍ୟ ବୂଦ୍ଧି ପାଇଛି ଭାରତ ଶକ୍ତିର ବ୍ୟବହାରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି

ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଏନର୍ଜି ଫୋରମକୁ ଉଦ୍ଘାଟନ କରିବେ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉସବରେ ଉଦ୍ବୋଧନ ଦେବାକୁ ଥିବା ବକ୍ତାମାନଙ୍କ ମଧ୍ୟରେ ସାଉଦୀଆରବ ଶକ୍ତିମନ୍ତ୍ରୀ ଅବଦୁଲ ଅଜିଜ୍ ବିନ୍ ସଲମନ ଅଲ୍ ସାଉଦ୍ ଆମେରିକା ଶକ୍ତିମନ୍ତ୍ରୀ ଡ୍ୟାନ୍ ଗ୍ରୋଲେଟି ଓ ଆଇଏଚ୍ଏସ୍ ମାର୍କିଟି ଚେୟାରମ୍ୟାନ ଡକୁର ଡାନିଏଲ୍ ଏରଗିନ୍ ରହିଛନ୍ତି

ସେ କହିଛନ୍ତି ସରକାର ଆଇଟିବିପିକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଆଇଟିବିପି ସୀମାର ସୁରକ୍ଷା କରିବା ସହିତ ଜାମ୍ମ କାଶ୍ୱୀରରେ ସନ୍ତାସବାଦ ଓ ଛତିଶଗଡ଼ରେ ନକ୍କଲବାଦ ବିରୁଦ୍ଧରେ ମଧ୍ୟ ସଂଗ୍ରାମ କରୁଛି ଏବଂ ବିଦେଶର ଶାନ୍ତିରକ୍ଷା ମିଶନଗୁଡ଼ିକୁ ସୈନ୍ୟ ପଠାଉଛି ଦୁଗାପୂଜା ଗ୍ରୀଟିନ୍ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା କଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ କହିଚ୍ଚନ୍ତି ଦୁର୍ଗାପୂଜା ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ପ୍ରତୀକ ବହନ କରେ ସେ କହିଛନ୍ତି ମହିଳାମାନଙ୍କୁ ସମ୍ମାନ କରିବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ମାତୃଶକ୍ତି ଅର୍ଥାତ୍ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଏବଂ ସମ୍ମାନ ପ୍ରଦର୍ଶନ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିବେଦନ କରିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଅପରାଜେୟ ଦୁଷ୍ଟଶକ୍ତିକୁ ହରାଇବା ପାଇଁ ଦେବୀ ଦୁର୍ଗା ସାମ୍ରହିକ ଶକ୍ତିର ବ୍ୟବହାର କରିଥିଲେ ବୋଲି ବିଶ୍ୱାସ ରହିଛି ସେ କହିଛନ୍ତି ଏଥିରୁ ଜଟିଳ ଓ ସଂକଟଜନକ ପରିସ୍ଥିତିରେ ଐକ୍ୟବଦ୍ଧ ହୋଇ ମୁକାବିଲା କରିବାକୁ ଆମକୁ ପ୍ରେରଣା ମିଳୁଛି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଦୁର୍ଗାପ୍ତଜା ମନ୍ଦ ଉପରେ ଭଲର ବିଜୟ ଉଦ୍ଦେଶ୍ୟରେ ପାଳନ କରାଯାଉଥିବାରୁ ସମାଜରୁ ସମସ୍ତ କୁସଂସ୍କାରକୁ ଦୂରକରିବା ପାଇଁ ସକଳ୍ପବଦ୍ଧ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଐକ୍ୟବଦ୍ଧ ଭାବେ ଆମେ ଆମର ଚତୁଃପାର୍ଶ୍ୱକୁ ସୁରକ୍ଷିତ ସୁସ୍ଥ ଓ ସମୃଦ୍ଧ ତଥା ବଞ୍ଚ୍ଚବା ଉପଯୋଗୀ କରିପାରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ମା' ଦୁର୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ସମସ୍ତଙ୍କ ପାଇଁ ଖୁସି ଉଭମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣିଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ଓନିଅନ୍ ଷ୍ଟକ୍ ଲିମିଟ୍ ସରକାର କହିଛନ୍ତି ପିଆଜର ମୂଲ୍ୟ କମ୍ କରିବା ଓ ବଜାରରେ ଅଧିକ ପିଆଜ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଗତକାଲି ପିଆଜର ମହଜୁଦ ସୀମା ଧାର୍ଯ୍ୟ କରିଛି

ଖରିଫ୍ ରତ୍ରର ପିଆଜ ଆସିବା ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା ମନ୍ତ୍ରଣାଳୟ କହିଛି ଖୁଚୁରା ମୂଲ୍ୟ ଯଦିଓ ସାମାନ୍ୟ କମିଛି ତେବେ ମହାରାଷ୍ଟ୍ର କର୍ଷ୍ଣାଟକ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଖରିଫ୍ ଫସଲର ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି ପାଗରେ ଏଭଳି ଅଚାନକ ପରିବର୍ତ୍ତନ ଯୋଗୁଁ ପିଆଜର ମୂଲ୍ୟ ଅହେତ୍ରକ ଭାବେ ବୃଦ୍ଧି ପାଇଛି

ଏଥିପାଇଁ ସେପ୍ଟେମ୍ବର ମଧ୍ୟଭାଗରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ